ବିହାର ଇଲେକସନ୍ ବିହାର ବିଧାନସଭା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଏଥିଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ସେହି କିଲ୍ଲାଗୁଡ଼ିକ ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ରହିଛି

ସେହି ନକ୍କଲ ପ୍ରଭାବିତ ଆସନଗୁଡ଼ିକ ମଧ୍ୟରେ ରଘୋପୁର ପାରୁ ମୀନାପୁର ଏବଂ ଅଲୌଲୀ ରହିଛି ବିହାରର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ କୁମାର ସିଂହ କହିଛନ୍ତି ନକ୍କଲ ପ୍ରଭାବିତ ଅଞ୍ଚଳରେ ମୁକ୍ତ ଏବଂ ଅବାଧ ନିର୍ବାଚନ ଲାଗି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ଏହି ପର୍ଯ୍ୟାୟ ନିର୍ବାଚନରେ କୋଭିଡ୍ ସଂପର୍କିତ ସମସ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ ଲାଗି ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ପ୍ରତ୍ୟେକ ଭୋଟରଙ୍କୁ ମାସ୍କ୍ ପିନ୍ଧିବା ସହିତ ଥର୍ମାଲ୍ ଷ୍ଟ୍ରିନିଂ ପ୍ରକ୍ରିୟା ଦେଇ ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ ପୋଲିଂ ବୁଥ୍ ଗୁଡ଼ିକ ଇତିମଧ୍ୟରେ ସାନିଟାଇଜ୍ କରାଯାଇଥିବା ବେଳେ ହାତ ସଫା କରିବା ଲାଗି ପ୍ରତ୍ୟେକ ବୁଥ୍ରେ ସାନିଟାଇଜର ରଖାଯାଇଛି

ଋଣ ଯୋଗାଣ କେନ୍ଦ୍ର ସରକାର ଜରୁରୀକାଳୀନ ରଣ ଯୋଗାଣ ଗ୍ୟାରେଷ୍ଟି ଯୋଚ୍ଚନାର ମିଆଦକୁ ବୃଦ୍ଧି କରିଛନ୍ତି

ଏହି କ୍ଷେତ୍ରରେ ପରିବର୍ଦ୍ଧିତ ସମୟର ମିଆଦ କିି୍ୟା ଋଣ ମଞ୍ଜୁରୀ ପରିମାଣ ମଧ୍ୟରୁ ଯେଉଁଟି ପ୍ରଥମେ ହେବ ତାହାକୁ ଗ୍ରହଣ କରାଯିବ ଚଳିତ ପାର୍ବଣ ଋତୁରେ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ର କ୍ରମଶ ଉନ୍କକ୍ତ ହେଉଥିବା ଦୃଷ୍ଟିରୁ ଋଣ ଚାହିଦା ମଧ୍ୟ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତେବେ ଏହି ସମୟ ମିଆଁଦ ସମ୍ପ୍ରସାରଣ ଫଳରେ ଯେଉଁସବୁ ଆଗ୍ରହୀ ବ୍ୟକ୍ତି ସମ୍ପୂକ୍ତ ଯୋଜନାରେ ଏପର୍ଯ୍ୟନ୍ତ ରଣ ନେଇନାହାନ୍ତି ସେମାନେ ଏହାର ସୁଯୋଗ ନେଇପାରିବେ ଏହି ଯୋଜନାକୁ ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଏକ ଅଂଶଭାବେ ଘୋଷଣା କରିଥିଲେ ଏମ୍ଏସ୍ଏମ୍ଇ ବ୍ୟବସାୟ ଉଦ୍ୟୋଗ ବ୍ୟବସାୟ ଲାଗି ବ୍ୟକ୍ତିଗତ ଋଣ ଏବଂ ମୁଦ୍ରା ଋଣକାରୀଙ୍କୁ ବିନା ବନ୍ଧକରେ ଅତିରିକ୍ତ ଋଣ ଗ୍ୟାରେଣ୍ଟି ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ଏହି କ୍ଷେତ୍ରରେ ସରକାର ଗ୍ୟାରେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି

କୋଭିଡ୍ ନାଇଷ୍ଟିନ୍ ମହାମାରୀ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଭାରତ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସହାୟତା ପ୍ରଦାନ କର୍ୁଛି

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ଗତ ମେ ଓ କୁନ୍ ମାସରେ କାର୍ଯ୍ୟକାରୀ କରାଯାଇଥିଲା ଭାରତର ସାମୁଦ୍ରିକ ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କ ସୁଦୂଢ଼ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ସାଗର ଯୋଜନା ଅଧୀନରେ ଏହି ସହାୟତା ପ୍ରଦାନ କରାଯାଇଛି ଭାରତୀୟ ନୌବାହିନୀ ପକ୍ଷରୁ ଏହି ଅଭିଯାନ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମେତ ସରକାରଙ୍କ ଅନ୍ୟାନ୍ୟ ସଂସ୍ଥା ସହଯୋଗରେ କାର୍ଯ୍ୟକାରୀ କରାଯାଉଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକ ଆରୋଗ୍ୟ ଲାଭ କରୁଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଭିଭିଭୂମିରେ ଉନ୍ନତି ଏବଂ କୋଭିଡ୍ ମୁକାବିଲା ପାଇଁ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଯୋଗୁଁ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ହାର କ୍ରମଶ ହ୍ରାସ ପାଇବାରେ ଲାଗିଛି

ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଏହି ଅର୍ଥ ମଞ୍ଜୁର କରାଯାଇଛି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଏହା ବାୟୁର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ହିତାଧିକାରୀ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବ ଅର୍ଥ ପ୍ରଦାନ କରାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଗୁଜରାଟ ଝାଡ଼ଖଣ୍ଡ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ରାଜସ୍ଥାନ ତାମିଲନାଡୁ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି

ଚୀନ୍ଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି ଏକ ବିଞ୍ଜପ୍ତିରେ ଏହି ସୂଚନା ଦିଆଯାଇଛି ଭାରତୀୟ ନାଗରିକ ଏବଂ ଯୋଗ୍ୟ ଓସିଆଇ କାର୍ଡଧାରୀମାନେ ଭାରତ ଆସିବାକୁ ଚାହୁଁଥିଲେ ସେମାନେ ଭାରତୀୟ ଦୂତାବାସରେ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ ଯେଉଁମାନେ ଆସିବା ଲାଗି ପୂର୍ବରୁ ନାମ ପଞ୍ଜୀକରଣ କରିସାରିଛନ୍ତି କିନ୍ତୁ ବନ୍ଦେ ଭାରତ ମିଶନ୍ ବିମାନରେ ଆସି ପାରିନାହାନ୍ତି ସେମାନଙ୍କୁ ପୁନର୍ବାର ନାମ ପଞ୍ଜୀକରଣ କରିବା ଲାଗି ପରାମର୍ଶ ଦିଆଯାଇଛି

ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋ ବାଇଡେନ୍ ରାଷ୍ଟ୍ରପତି ପଦ ପାଇଁ ପାର୍ଥୀ ହୋଇଛନ୍ତି କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସଠାରୁ ଆଗୁଆ ମତଦାନ କରାଯାଉଛି

ସେ ଭାରତର ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ନର୍ବଶେଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ନିମନ୍ତ୍ରଣ କ୍ରମେ ଜେନେରାଲ୍ ରୋବର୍ଟ୍ କିବୋଚି ଏହି ଗସ୍ତ କରିଛନ୍ତି

ଏହି ଫଲାଫଳ ସତ୍ତ୍ୱେ ଉଭୟ ଦିଲ୍ଲୀ ଓ ଆର୍ସିବି ପ୍ଲେ ଅପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି ଅନ୍ୟ ପକ୍ଷରେ ଚଳିତ ଆଇପିଏଲ୍ର ଅନ୍ତିମ ଲିଗ୍ ମ୍ୟାଚ୍ ଆଜି ମୁମ୍ୟାଇ ଇଣ୍ଡିଆନ୍ନ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେବ ସାଇ ଆଞ୍ଚଳିକ କେନ୍ଦ୍ର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜ୍ ପଞ୍ଜାବର ଜିରକ୍ପ୍ରରେ ଭାରତୀୟ କ୍ୱୀଡ଼ା ପ୍ରାଧିକରଣ ସାଇର ନୃତନ ଆଞ୍ଚଳୀକ କେନ୍ଦ୍ରକୁ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ଯାହାକି ଉତ୍ତର ଭାରତ ଲାଗି ଏକ ପ୍ରମୁଖ ସାଇ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଏହି ଅବସରରେ ଶ୍ରୀ ରିଜିକୁ କହିଛନ୍ତି ଆମର ଯୁବ କ୍ରୀଡ଼ାବିତ୍ ଯେଉଁମାନେକି ଦେଶର ଭବିଷ୍ୟତ ସେମାନଙ୍କୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି